ପ୍ରଚାର ଶେଷ ହୋଇଥିବାରୁ ବାହାର ରାଜନେତା ମାନଙ୍ଙୁ ବିଜେପୁର ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଲୋହାନି କହିଛନ୍ତି

ଏଥର ମଧ୍ଧ ଭୋଟରମାନେ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ବୁଥ୍ ମଧ୍ଧକୁ ପ୍ରବେଶ କରିପାରିବାର ବ୍ୟବସ୍ରା କରାଯାଇଛି

ସେହିସବୁ ବୁଥ୍ଗୁଡିକରେ ଅପ୍ରୀତିକର ପରିସ୍ଛିତିକୁ ଏଡାଇବା ପାଇଁ ସିସିଟିଭି ବ୍ୟବସ୍ରା କରାଯାଇଛି

ପର୍ଯ୍ୟାୟକ୍ରମେ ବାକି ରହିଥିବା ଅର୍ଥ ପ୍ରଦାନ କରାଯିବ ଏବଂ ଆବଶ୍ୟକତା ଅନ୍ରସାରେ ହସ୍କିଟାଲ କର୍ତ୍ତପକ୍ଷ ଔଷଧ କିଶିପାରିବେ ବୋଲି ସେ କହିଛନ୍ତି

ଏଶିକି ଗୋଟିଏ କଲ୍ ସେକ୍କରର୍ର ସମସ୍ତ ସରକାରୀ ଓ ଘରୋଇ ଆମ୍ବଲାନୁ ସେବା ପରିଚାଳିତ ହେବ ଫଳରେ ଆହତମାନଙ୍କୁ ସହଜରେ ମାଗଣା ଆମ୍ପୁଲାନ୍ପ ସେବା ମିଳିପାରିବ

ଏହି ସମୟକୁ ଗୋଲଡେନ ଆଓ୍ୱାର ମ୍ୟାନେଜମେକ୍କ ଭାବେ ଅଭିହିତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି

ହସ୍ତତ୍ତ ବୟନଶିଳ୍ ଓ ହସ୍ତଶିବ୍ ବିଭାଗ ଅଧୀନସ୍ଥ ହସ୍ତ ଓ କ୍ଟୀରଶିବ୍ବ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଗତକାଲିଠାରୁ ଆର ହୋଇଥିବା ଏହି ପ୍ରଦର୍ଶନୀକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ ମହାପାତ୍ର ଉଦ୍ଘାଟନ କରିଛନ୍ତି